ଦିନ ତିନିଟା ବେଳେ ବାଚସ୍ୱତିଙ୍କ ପ୍ରକୋଷରେ ଏହି ବୈଠକ ଅନୁଷ୍ଚିତ ହୋଇଥିଲା

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଆଲୋଚନା ସକାରାତ୍ମକ ହୋଇଛି ବିଜେପି ବିଧାୟକ ଦଳ ନେତା କନକ ବର୍ଷ୍ନ ସିଂହଦେଓ କହିଛନ୍ତି ସରକାର ଆସନ୍ତାକାଲି ବିବୃତ୍ତି ରଖିବେ ଅନ୍ୟ ପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଆଲୋଚନା ସକାରାତ୍କକ ହୋଇଛି

ସେଥି ମଧ୍ଧରୁ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଭୟରଭଞାରେ ଦୁଇଜଶ ନବରଙ୍ଗପୁର ଜିଲ୍ଲାର ତିନି ଜଣ ଏବଂ ସୋନପୁର ଜିଲ୍ଲାର ଜଣେ ଅଛନ୍ତି

ଏହି ଦୁଇଟି ବିଷୟରେ ପ୍ରଶ୍ୱପତ୍ର ଲିକ୍ ହେବା ଅଭିଯୋଗ ହେବା ପରେ ସିବିଏସ୍ଇ ଏହି ପଦକ୍ଷେପ ନେଇଛି ବୋଲି କୁହାଯାଉଛି

ପରେ ପରୀକ୍ଷା କେବେ ହେବ ସେ ନେଇ ବିଙ୍କପ୍ତି ପ୍ରକାଶ ପାଇବ ବୋଲି ବୋର୍ଡ କହିଛି

ଫଳରେ କିଲ୍ଲା ମୁଖ୍ୟ ଚିକିସ୍

ପ୍ରଧାନମନ୍ତୀ ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା ରେସନ୍ କାର୍ଡ ଆଇନ୍ ସହାୟତା ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଖି ଓ ରେଡ୍କ୍ରସ ପାଖି ସହାୟତା ସଂକ୍ରାନ୍ତ ଅଭିଯୋଗର ଶୁଶାଶି କରାଯାଇଥିଲା

ଓଡିଶା ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟକ ଗୋଷୀ ମାନଙ୍କୁ ଏକ ଟଙ୍କା ସୁଧ ହାରରେ ବ୍ୟାଙ୍କ୍ ମାନଙ୍କ ଦ୍ୱାରା ଋଣ ପ୍ରଦାନ କରାଯାଉଥିବାରୁ ଆର୍ଥିକ ସ୍ତରରେ ଅନେକ ମହିଳା ସ୍ୱାବଲୟୀ ହୋଇପାରିଛନ୍ତି ବୋଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ଧକ୍ଷ ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ